ଆସନ୍ତାକାଲି ଭୋଟ୍ଗ୍ରହଣ ହେବ

ଇଣ୍ଡୋନେସିଆରେ ଆଜି ସାଧାରଣ ନିର୍ବାଚନ କରାଯାଉଛି

ପାକିସ୍ତାନରେ ଭୟଙ୍କର ଝଡ଼ବର୍ଷାରେ ଅଣଚାଳିଶ ଜଣଙ୍କର ମୃତ୍ୟୁ ଘଟିଛି

ତାମିଲ୍ନାଡୁ କର୍ଷ୍ଣାଟକ ମହାରାଷ୍ଟ୍ର ଉତ୍ତର ପ୍ରଦେଶ ଆସାମ ବିହାର ଓଡ଼ିଶା ଛତିଶଗଡ଼ ପଣ୍ଟିମବଙ୍ଗ ଜନ୍ମୁ କାଶ୍ମୀର ମଣିପୁର ତ୍ରିପୁରା ଓ ପୁଦ୍ରୁଚେରୀରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ହେଉଛି

ଗତକାଲି ଷଷ୍ଠ ପର୍ଯ୍ୟାୟ ଭୋଟ୍ଗ୍ରହଣ ପାଇଁ ବିଜ୍ଞପ୍ତି କାରି ହୋଇଛି

ଇତିମଧ୍ୟରେ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଡ଼ିଶା ଓ ଛତିଶଗଡ଼ରେ ନିର୍ବାଚନ ପ୍ରଚାର କରିଥିଲାବେଳେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କେରଳରେ ନିର୍ବାଚନ ପ୍ରଚାର କରିଛନ୍ତି

ସେ କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ମହ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ମହ୍ୟପାଳନ ମନ୍ତ୍ରଣାଳୟ ଖୋଲାଯିବ ଛତିଶଗଡ଼ର କୋର୍ବାଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ଦେଶକୁ ଭାଗ ଭାଗ କରିବାକୁ ଚାହୁଁଥିବା ନକ୍ୱଲପନ୍ଥୀମାନଙ୍କୁ କଂଗ୍ରେସ ସମର୍ଥନ କରୁଛି ଦେଶଦ୍ରୋହ ଆଇନକୁ ଉଚ୍ଛେଦ ଓ ସଂଶୋଧନ କରିବ ବୋଲି କଂଗ୍ରେସର ନିର୍ବାଚନ ପ୍ରତିଶ୍ରତି ବିଷୟ ଉଲ୍ଲ୍ଖ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଜଙ୍ଗଲରେ ବସବାସ କରୁଥିବା ଜନକାତିକୁ ଭୁଲ୍ ବାଟରେ ପରିଚାଳିତ କରୁଥିବା ବ୍ୟକ୍ତିମାନଙ୍କୁ ଲାଇସେନ୍ସ ମିଳିଯିବ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କୋଲାମ୍ର ପଥନପୁରଠାର ଉଦ୍ବୋଧନ ଦେଲାବେଳେ କହିଛନ୍ତି ନ୍ୟାୟ ଯୋଜନା ପାଇଁ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀ ଓ ଲୋକମାନଙ୍କଠାରୁ ଅର୍ଥ ଆସିବ ସେ କହିଛନ୍ତି ଯେଉଁମାନେ ଲୋକମାନଙ୍କ ଟଙ୍କା ଠକି ନେଇଛନ୍ତି ସେହିମାନଙ୍କଠାରୁ ସେହି ଅର୍ଥ ଫେରାଇ ଆଣିବାକୁ କଂଗ୍ରେସ ନିଶ୍ଚିତ କରିବ ଶ୍ରୀ ଗାନ୍ଧି କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତମାନଙ୍କୁ ସାହାଯ୍ୟ କରିବ

ଅମିତ୍ ଶାହା କେରଳ ବିଜେପି ସଭାପତି ଅମିତ୍ ଶାହା କହିଛନ୍ତି ସନ୍ତାସବାଦୀ ଓ ଦେଶ ବିରୋଧୀ ଶକ୍ତିଗୁଡିକ ବିରୁଦ୍ଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଲୋକମାନେ ଅନ୍ଦ୍ରମୋଦନ କରିଛନ୍ତି କେରଳର ଅଲ୍ଲଭା ନିକଟସ୍ଥ ଅଠନିଠାରେ ଏନ୍ଡିଏ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲାବେଳେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅଧୀନରେ ଦେଶ ବର୍ତ୍ତମାନ ନିରାପଦରେ ରହିଛି ଆସାମ ସିଇଓ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ମୁକେଶ ସାହୁ କହିଛନ୍ତି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ସୁରୁଖୁରୁରେ କରିବାପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ଆକାଶବାଣୀ ଗୌହାଟୀ ସହ ଗତକାଲି କଥାବାର୍ତ୍ତାବେଳେ ଶ୍ରୀ ସାହୁ କହିଛନ୍ତି ଦୁର୍ଗମ ଅଞ୍ଚଳଗୁଡ଼ଇକୁ ଭୋଟ୍ଗ୍ରହଣକାରୀ ଦଳ ଯାଇସାରିଲେଣି

ସେଠାରେ ଆସନ୍ତାକାଲି ଭୋଟ୍ଗ୍ରହଣ ହେବାର ଥିଲା ନିରାପତ୍ତା କାରଣ ଦୃଷ୍ଟିରୁ ଭୋଟ୍ଗ୍ରହଣକୁ ଦ୍ୱିତୀୟ ପର୍ଯ୍ୟାୟରୁ ତୃତୀୟ ପର୍ଯ୍ୟାୟକୁ ପରିବର୍ତ୍ତନ କରାଯାଇଛି ନିର୍ବାଚନ ଆୟୋଗ କହିଛନ୍ତି ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣ ପାଇଁ ବର୍ତ୍ତମାନ ସେଠାରେ ଅନୁକ୍ରଳ ପରିସ୍ଥିତି ନ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ରାଜ୍ୟର ନିର୍ବାଚନ ଅଧିକାରୀ ଓ ସ୍ୱତନ୍ତ୍ର ପୁଲିସ୍ ପର୍ଯ୍ୟବେକ୍ଷକଙ୍କଠାରୁ ରିପୋର୍ଟ ପାଇଲା ପରେ ଏହି ପଦକ୍ଷେପ ନିଆଯାଇଛି ଏଚ୍ପି ନୋଟିସ୍ ଆଦର୍ଶ ଆଚରଣ ବିଧି ଲଙ୍ଘନ କରିଥିବା ଅଭିଯୋଗରେ ହିମାଚଳ ପ୍ରଦେଶ ରାଜ୍ୟ ବିଜେପି ଶାଖା ସଭାପତି ଶତ୍ପାଲ୍ ସିଂହ ସଭିଙ୍କୁ ସୋଲାନ୍ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିଛନ୍ତି ଶ୍ରୀ ସଭି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଏହି ନୋଟିସ୍ ଜାରି କରାଯାଇଛି

ହୋମ୍ ମିନିଷ୍ଟ୍ରୀ ବାଂଲାଦେଶୀ ଅଭିନେତା ଫିର୍ଦୋଷ ଅହମ୍ମଦ୍ଙ୍କ ବ୍ୟାବସାୟିକ ଭିସାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାତିଲ୍ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଭାରତ ଛାଡ଼ିବା ପାଇଁ ନୋଟିସ୍ ଜାରି କରିଛି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅହମ୍ମଦଙ୍କୁ ଭିସା ନିୟମ ଲଙ୍ଘନ କରିଥିବା ଅଭିଯୋଗରେ କଳା ତାଲିକାଭୁକ୍ତ କରାଯାଇଛି ଲୋକସଭା ନିର୍ବାଚନ ପାଇଁ ଶ୍ରୀ ଅହମ୍ମଦ ତୂଣମ୍ରଳ କଂଗ୍ରେସ ସକାଶେ ପ୍ରଚାର କରୁଥିଲା ଇଣ୍ଡୋନେସିଆ ପୋଲ୍ସ୍ ଇଣ୍ଡୋନେସିଆରେ ବିଶ୍ୱର ସର୍ବବୃହତ୍ ଦିନିକିଆ ସାଧାରଣ ନିର୍ବାଚନ ଆକି ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ବିରୁଦ୍ଧରେ ପୂର୍ବତନ ଜେନେରାଲ୍ ପ୍ରବୋୱୋ ସୁବିଆକ୍ଷୋ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଜନମତ ସର୍ଭେରୁ ଜଣାପଡ଼ିଛି ଓ୍ୱିଡୋଡୋଙ୍କୁ ସ୍ୱଷ୍ଟ ସମର୍ଥନ ମିଳିବ କିନ୍ତୁ ସୁବିଆଙ୍କୋଙ୍କ ପକ୍ଷରୁ ତାଙ୍କୁ ପ୍ରବଳ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡ଼ିବ

ଗତ କିଛିଦିନ ହେଲା ପାକିସ୍ତାନର ପଣ୍ଢିମ ମଧ୍ୟ ଓ ଉତ୍ତରାଞ୍ଚଳରେ ମଝିରେ ମଝିରେ ବର୍ଷା ହେଉଥିବାରୁ ଝାଟିମାଟିର ଘରଗୁଡ଼ିକ ଭୁଷୁଡ଼ି ପଡ଼ିବ ବୋଲି ଆଶଙ୍କା ଦେଖାଦେଲାଣି କେତେକ ସ୍ଥାନରେ ମାଟି ଅତଡ଼ା ଖସିବା ସାଙ୍ଗକୁ ହଠାତ୍ ବନ୍ୟା ଆସିବାରୁ ରାସ୍ତାଘାଟ ଖରାପ ହୋଇଯାଇଛି ଫଳରେ ଗମନାଗମନ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ଏଚ୍ପି ୱେଦର ହିମାଚଳ ପ୍ରଦେଶର ପର୍ବତ ଶିଖରରେ ବରଫ ପଡ଼ିଥିବାରୁ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ପ୍ରବଳ ଶୀତ ପଡ଼ିଛି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିବାର ମଧ୍ୟ ଖବର ମିଳିଛି

ମହାବୀର ଜୟନ୍ତୀ ଜୈନମାନଙ୍କର ଶେଷ ତୀର୍ଥଙ୍କର ଭଗବାନ ମହାବୀରଙ୍କର ଜୟନ୍ତୀ ଆଜି ପାଳନ କରାଯାଉଛି ଜୈନଧର୍ମାବଲମ୍ଭୀମାନେ ପ୍ରାର୍ଥନା ପ୍ରସାଦ ବଣ୍ଟନ ଓ ରଥ ଶୋଭାଯାତ୍ରା ସହ ଭଗବାନ ମହାବୀରଙ୍କ ଜନ୍ମଦିନକୁ ପାଳନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ମହାବୀରଙ୍କ ଶାନ୍ତି ଓ ଅହିଂସାର ବାର୍ତ୍ତା ଆମର ସାଂସ୍କୃତିକ ପରମ୍ପରାକୁ ସମୃଦ୍ଧ କରିଛି ଆଜିର ଏହି ପବିତ୍ର ଦିନରେ ସାରା ଦେଶ ଓ ବିଶ୍ୱରେ ସଦ୍ଭାବନା ପାଇଁ ଆମେ ଅହରହ ଉଦ୍ୟମ କରିବାର ସଙ୍କଚ୍ଚ ନେବା ଉଚିତ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଭଗବାନ ମହାବୀରଙ୍କର ଅହିଂସା ସତ୍ୟ ଏବଂ ସାର୍ବଜନୀନ ଅନୁକମ୍ପା ଭାବର ବାର୍ତ୍ତା ଆମକୁ ସାଧୁ ଓ ସଚ୍ଚୋଟ ମାର୍ଗରେ ପରିଚାଳିତ କରୁଛି ତାଙ୍କର ବାଶୀ ସାର୍ବଜନୀନ ହୋଇଥିବାରୁ ଏହା ବିଶ୍ୱ ଉପଯୋଗୀ ବୋଲି ଶ୍ରୀ ନାଇଡ଼ ମତ ଦେଇଛନ୍ତି ପିଏମ୍ ଫ୍ରାନ୍ସ କ୍ୟାଥେଡ୍ରାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ସ୍ଥିତ ଐତିହାସିକ ନୋଟ୍ରୋ ଡାମେ ଗୀର୍ଜାଘରରେ ଅଗ୍ରିକାଣ୍ଡ ଦୂର୍ଘଟଣା ପ୍ରତି ଘୋର ଦୁଃଖ ବ୍ୟକ୍ତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିକଟକୁ ଲେଖିଥିବା ଚିଠିରେ ଶ୍ରୀ ମୋଦି ଏଭଳି ବିପଦ ସମୟରେ ରାଷ୍ଟ୍ରପତିଙ୍କ ସହ ଭାରତ ରହିଛି ଓ ସେଦେଶର ଲୋକମାନଙ୍କ ପ୍ରତି ନୂଆଦିଲ୍ଲୀ ସମବେଦନା ଜଣାଉଛି ବୋଲି କହିଛନ୍ତି

ଗତକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେଲାବେଳେ ଏଭଳି ଦୁର୍ବିପାକ ବେଳେ ଲୋକମାନଙ୍କର ସାହସ ଓ ଏକତାକୁ ପ୍ରଶଂସା କରିଛନ୍ତି ଏହି ଗୀର୍କାଘରର ପୁନଃ ନିର୍ମାଣ ପାଇଁ ଶହ ଶହ ନିୟୁତ ୟୁରୋ ଖର୍ଚ୍ଚ ହେବ

ଗୀର୍ଜାଘର ଛାତ ଫାଟି ଯାଇଛି ଅଗ୍ନିକାଶ୍ଡର କାରଣ ତଥାପି ଜଣାପଡ଼ି ନାହିଁ